ସେଥିମଧ୍ୟରୁ ଗଙ୍ଗୁଆ ନାଳ ସର୍ବାଧକ ପ୍ରଦୂଷିତ

ଆଇନଜୀବୀ ପରିଷଦ ରାକ୍ୟ ଆଇନଜୀବୀ ପରିଷଦର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଛି

ଏହା ବିରୁଦ୍ଧରେ ଅଭିଯୁକ୍ତମାନଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ହାଇକୋର୍ଟ ଏହି ମାମଲାର ଶୁଶାଶି ଶେଷକରି ରାୟକୁ ସଂରକ୍ଷିତ ରଖିଥିଲେ

ଗତକାଲି ଗତକାଲି ମାଥିଲି ଖଇରପୁଟ ବ୍ଲକର ବିଭିନ୍ନ ଉନୁୟନମୂଳକ କାର୍ଯ୍ୟ କରିଦର୍ଶନ କରି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ

ଆକି ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡ଼ାରେ ପ୍ରସ୍ତାବିତ ମଣ୍ଡି ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ

କୋରିମାନା ନଦେଲେ ଛାତ୍ରୀମାନେ ବାର୍ଷିକ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରି ପାରିବେ ନାହିଁ ବୋଲି କୁହାଯାଇଛି